ପ୍ଲାଷ୍ଟିକ୍ରୁ ନିର୍ମିତ ଚାମଚ କପ୍ ପ୍ଲେଟ୍ ଗ୍ଲାସ୍ ପାଉଚ୍ ଆଦି ବ୍ୟବହାର ଉପରେ କଟକଣା ଲଗାଯାଇଛି

ପୌରସଂସ୍କାର ଅଧିକାରୀମାନେ ଏ ସମ୍ପର୍କରେ ବ୍ୟାପକ ସଚେତନତା ସୂଷ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି

ଏହି ଟିମ୍ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରି ପଲିଥିନ୍ ବ୍ୟବହାରକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଶ କରିବେ

ଭୁବନେଶ୍ୱର ସ୍ଥିତ ରେଳଡବା ମରାମତି କାରଖାନାରୁ ବହୁ ଅଶଲୌହ ଓ ଧାତବ ବର୍କ୍ୟବସ୍କୁ ଉପିନ୍ନ ହେଉଛି ଯାହାର ପରିଚାଳନା ପାଇଁ କୌଣସି ପଦ୍ଧତି ନାହିଁ ଏହା କେବଳ ଖାଲ ସ୍ଚାନମାନଙ୍କୁ ପୂର୍ଶ୍ଚ କରିଥାଏ ଏବଂ ପରିବେଶ ପ୍ରତି ବିପଦପୂର୍ଶ୍ଚ ହୋଇଥାଏ